ଏହି ଆଲୋଚନାରେ ଦେଶରେ କରୋନା ମହାମାରୀର ସ୍ଥିତି ଏବଂ ଟିକାକରଣ ପ୍ରସଙ୍ଗ ସ୍ଥାନ ପାଇବ ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଟିକା ଦିଆଯିବ

ମାଇଗ୍ରାଣ୍ଟ ଚିଲ୍ଡ୍ରେନ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପ୍ରବାସୀ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବା ଆଡ୍ମିଶନ କରାଇବା ଏବଂ ସେମାନଙ୍କ ଶିକ୍ଷା ବ୍ୟବସ୍ଥା କାରି ରଖିବା ଉଦ୍ଦେଶ୍ୟରେ ନିର୍ଦ୍ଦେଶାବଳୀ ଜାରି କରିଛି ମନ୍ତ୍ରଣାଳୟ କହିଛି କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ଶିକ୍ଷାରୁ ବାଦ୍ ପଡିଥିବା ସେହି ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରିବେ ଫଳରେ ବିଦ୍ୟାଳୟରୁ କମ୍ ଉପସ୍ଥାନ ହ୍ରାସ ପାଇବା ସହ ସେମାନଙ୍କୁ ପୁଣି ଥରେ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଅଣାଯାଇପାରିବ ଏହି ନିର୍ଦ୍ଦେଶାବଳୀରେ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱେଚ୍ଛାସେବୀ ସ୍ଥାନୀୟ ଶିକ୍ଷକ ଏବଂ ଗୋଷ୍ଠୀ ଯୋଗଦାନ ମାଧ୍ୟମରେ ଚିହ୍ରଟ କରାଯାଇ ଆବଶ୍ୟକୀୟ ଶିକ୍ଷାଦାନ ପ୍ରକ୍ରିୟା ଗ୍ରହଣ କରାଯିବ

ପିଏମ୍ ୟୁଥ ପାର୍ଲାମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମଙ୍ଗଳବାର ସକାଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜାତୀୟ ଯୁବ ସଂସଦ ଉତ୍ସବ ସମାବର୍ତ୍ତନରେ ଉଦ୍ବୋଧନ ଦେବେ ଏହିଅବସରରେ ଲୋକସଭା ବାଚସ୍କତି ଓମ୍ ବିର୍ଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ କ୍ରୀଡାମନ୍ତ୍ରୀ କିରେଣ ରିଜିଜ୍ଞ ଉପସ୍ଥିତ ରହିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି ଲୋକସଭା ସାଂସଦ ପରଭେଷ ସାହିବ ସିଂହ ଏବଂ ପ୍ରସିଦ୍ଧ ସାମ୍ବାଦିକ ପ୍ରଫୁଲ କେଟକର୍ ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ଚୟନ କରିବେଯେଉଁମାନେ ମଙ୍ଗଳବାରଦିନ ସମାପନ ଉହବରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନିଜର ମତ ଉପସ୍ଥାପନ କରିବେ

ସେ ଟୁଇଟ୍ କରିଛନ୍ତି ଯେ ଏହି ଯୋଜନାରେ ନାଗପୁର ଜବଲପୁର ଜାତୀୟ ରାଜପଥ ଯାହା ପେଞ୍ ଜାତୀୟ ପାର୍କ ମଧ୍ୟ ଦେଇଯାଇଛି ସେଠାରେ ସୁଡଙ୍ଗ ନିର୍ମାଣ କରାଯିବ ସ୍କଚନାଯୋଗ୍ୟ ଦେଶରେ ଥିବା କାତୀୟ ରାଜପଥ ଗ୍ରଡିକରେ ବନ୍ୟକ୍ତ୍ତୁଙ୍କ ଯିବାଆସିବା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଉଭୟ ଜନସାଧାରଣ ଏବଂ ବନ୍ୟଜନ୍ତୁଙ୍କ ମୃତ୍ୟୁ ହେଉଛି ପିଏମ ପ୍ଲେନକ୍ରାସ ଇଣ୍ଡୋନେସିଆରେ ଘଟିଥିବା ବିମାନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକପ୍ରକାଶ କରିଛନ୍ତି ଗତକାଲି ଇଣ୍ଡୋନେସିଆର ଏକ ବିମାନ ନିଖୋଜ ହେବା ପରେ ସମୁଦ୍ରରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟୁଇଟ୍ କରିଆରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏଭଳି ଦୁଃଖଦ ସମୟରେ ଭାରତ ଇଣ୍ଡୋନେସିଆ ସହ ରହିଛି ବୋଲି ସେ ଟୁଇଟ୍ କରିଛନ୍ତି ହିମତାପକ ଭାରତୀୟ ସେନା ଯବାନମାନଙ୍କୁ ଅତ୍ୟଧିକ ଥକ୍ଷାରୁ ରକ୍ଷା କରିବା ଲାଗି ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଦ୍ୱାରା ଏକ ସ୍ୱତନ୍ତ୍ର ହିମତାପକ ଯନ୍ତ୍ର ପ୍ରସ୍ତୁତ କରାଯାଇଛି ପୂର୍ବ ଲଦାଖସିଆଚେନ୍ ଏବଂ କାଶ୍ୱୀର ଭଳି ବରଫାବୂତ ଅଞ୍ଚଳରେ ସେନାମାନଙ୍କୁ ଏହି ଯନ୍ତ୍ର ଅତ୍ୟଧିକ ଥଶ୍ଚାରୁ ରକ୍ଷା କରିବ ବୋଲି ଜଣାପଡିଛି

କମ୍ ତାପମାତ୍ରାରେ ରହୁଥିବା ଭାରତୀୟ ସେନା ଏବଂ ଆଇଟିବିପି ଯବାନଙ୍କ ବାସସ୍ଥାନଗ୍ରଡିକରେ ଏହି ଯନ୍ତ୍ର ଲଗାଯିବ ଏହା ବ୍ୟତୀତ ଡିଆରଡିଓ ବରଫାବୃତ ସୀମାନ୍ତ ଅଞ୍ଚଳରେ ସେନା ଯବାନମାନଙ୍କୁ ଥଣ୍ଡା ଏବଂ ଅନ୍ୟ ସମସ୍ୟାରୁ ରକ୍ଷା କରିବା ଲାଗି ଏଲୋକଲ କ୍ରିମ୍ ପ୍ରସ୍ତୁତ କରିଛି

ଦେଶୀୟ ଜ୍ଞାନକୌଶଳରେ ସେରମ୍ ପ୍ରତିଷ୍ଠାନ ଏହି ଟୀକା ପ୍ରସ୍ତୁତ କରିଛି ତେବେ ଏହା ଦ୍ୱାରା ଭାରତରେ ଟୀକାକରଣ ପ୍ରକ୍ରିୟା ଯେପରି ପ୍ରଭାବିତ ନ ହେବ ତାହା ମଧ୍ୟ ପତ୍ରରେ ଦର୍ଶାଇଛନ୍ତି ବ୍ରାଜିଲ୍ ଜାତୀୟ ଟୀକାକରଣ କାର୍ଯ୍ୟକ୍ରମ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ ଦେଇଛି